ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ

ଶିକ୍ବର ବିକାଶ ପାଇଁ ଶି୍୍ କରିଡର ପ୍ରତିଷ୍ଠା କରାଯାଉଛି ଯାହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଚ୍ଚର ବିକାଶ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି

ବରିଷ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରଫୁଲ୍ ସାମଲ ଅଶ୍ୱିନୀ ପାତ୍ର ସ୍ନେହାଙ୍ଗିନୀ ଛୁରୀଆ ପ୍ରଶାନ୍ତ ମୁଦୁଲି ସୁବାସ ପାଶିଗ୍ରାହୀ ଏବଂ ସନ୍ତୋଷ ସିଂ ସାଲ୍ବଜା ଏହି ମଣ୍ଡଳୀରେ ସଦସ୍ୟ ଅଛନ୍ତି

ଅନ୍ୟପକ୍ଷରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ ଚଳଚଞ୍ଚଳ ହୋଇଉଠିଛି ରଥଖଳା

ତେବେ ଲୋକମାନେ ନମୋ ଆପ୍ ଓପନ୍ ଫୋରମ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ ମାଧ୍ଧମରେ ସିଧାସଳଖ ସେମାନଙ୍କ ମତାମତ ପ୍ରଧାନମନ୍ତୀଙ୍କ ପାଖକୁ ପଠାଇପାରିବେ

ରାୟଗଡା ସିଙ୍ଗାପୁର ରୋଡ କେଉଟଗୁଡା ଷ୍ଟେସନ ମଝିରେ ଏହି ଦୁର୍ଘଟଶା ଘଟିଛି

ଏହି ଦୁର୍ଘଟଶାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ଦୁର୍ଘଟଶାରେ ଦୁଇଟି ଇଞିନ ଓ ଗୋଟିଏ ବଗି ଲାଇନଚ୍ୟତ ହୋଇଥିବା ଜଣାପଡିଛି

ଏହି କାରବାର ସହ ସଂପୂକ୍ତ ଜଣଙ୍କୁ ଗିରଫ କରାଯାଇଛି